ମୋହନ ହେମ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି

ଟ୍କ୍ଟି ଏକ ଟେଣ୍ଛ୍ ହାଉସ୍ର ଜିନିଷପତ୍ର ନେଇ ବାରିପଦା ଅଭିମୁଖେ ଯାଉଥିବା ବେଳେ ଏହାର ଏକ ଚକା ଫାଟିଯିବାରୁ ବାରିକପୁର ନିକଟରେ ଅଟକି ରହିଥିଲା